ଇଲେକସନ୍ ଆସାମ ଓ ପଶ୍ଚିମବଙ୍ଗର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପରେ ଦୁଇଟି ଯାକ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ ବର୍ତ୍ତମାନ ସମସ୍ତ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି

ସେହି ଦିନ ତାମିଲନାଡୁ କେରଳ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ ଏହା ବ୍ୟତୀତ ତାମିଲନାଡ଼ର କନ୍ୟାକୁମାରୀ ଲୋକସଭା ଆସନ ଓ କେରଳର ମାଲାପୁରମ୍ ଲୋକସଭା ଆସନ ପାଇଁ ସେହିଦିନ ଉପନିର୍ବାଚନ ହେବ

ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ଯାଇ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଓ ପଶ୍ଚିମବଙ୍ଗରେ ନିର୍ବାଚନ ର୍ୟାଲି କରିଛନ୍ତି

ଜିଲ୍ଲାର ତାମୁଲପୁରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଦ୍ରୋହୀ ଗୋଷ୍ଠୀ ଗୁଡ଼ିକୁ ହିଂସା ପରିହାର କରି ଆସାମକୁ ଆତ୍ମନିର୍ଭର କରିବା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଏନ୍ଡିଏ ସରକାର ରାଜ୍ୟରେ ଶାନ୍ତି ସ୍ଥାପନ ଦିଗରେ କାର୍ଯ୍ୟ କରୁଛନ୍ତି ଓ ଏହାର ଫଳ ବିଗତ ଦେଢ଼ବର୍ଷ ଭିତରେ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଯେଉଁ ବିଦ୍ରୋହୀ ମାନେ ଶାନ୍ତିର ପଥ ଅନୁସରଣ କରିନାହାନ୍ତି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ନାନ ଦେଇଛନ୍ତି ସେ କହିଛନ୍ତି ଆସାମରେ କଂଗ୍ରେସ ଶାସନ କାଳରେ ହିଂସା ବୃଦ୍ଧି ପାଇଥିଲା ସରକାର ଆସାମ ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଉଥିବାର ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ରାଜ୍ୟର ଜନସାଧାରଣ ଶାନ୍ତି ସ୍ଥିରତା ବିକାଶ ଓ ଭ୍ରାତୂଭାବ ଚାହାନ୍ତି ଆସାମରେ ତାଙ୍କର ଶେଷ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ରାଜ୍ୟର ସବୁବର୍ଗର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରତିବଦ୍ଧ ନିର୍ବାଚନ ସମ୍ପୂର୍ଣ୍ଣ ହୋଇଯିବା ପରେ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ନିତ ହେବ ବୋଲି ଶ୍ୱୀ ମୋଦୀ କହିଚ୍ଛନ୍ତି ପଶ୍ଚିମବଙ୍ଗରେ ବିଭିନ୍ନ ଦଳର ତାରକା ପ୍ରଚାରକ ଓ ବଡ଼ବଡ଼ ନେତାମାନେ ଆଜି ନିର୍ବାଚନ ର୍ୟାଲି ଓ ରୋଡ୍ ଶୋ'ମାନ କରିଛନ୍ତି ପ୍ରଧାନମନ୍ତ୍ରୀ ହୁଗୁଳି ଓ ଦକ୍ଷିଣ ଚବିଶପ୍ରଗଣା ଜିଲ୍ଲାରେ ଦୁଇଟି ର୍ୟାଲି କରିଚ୍ଛନ୍ତି

ବିଭିନ୍ନ ରାଜନୈତିକ ଦଳର ନେତାମାନେ ରାଜ୍ୟସାରା ବୁଲିବୁଲି ପ୍ରଚାର କରୁଛନ୍ତି

ରାଜ୍ୟର ଅଧିକାଂଶ ଭାଗରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ବିଷୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବାରୁ ଆସନ୍ତାକାଲି ପ୍ରଚାର ସମୟକୁ ଆଉ ଦୁଇଘଣ୍ଟା ବୃଦ୍ଧି କରାଯାଇଛି

ସେ ନିର୍ବାଚନ ଆଚରଣବିଧି ଲଙ୍ଘନ କରିଥିଲେ ନିର୍ବାଚନ କମିଶନ୍ ସେ ଦେଇଥିବା ମନ୍ତବ୍ୟର ନିଦା କରିଛି ହିମନ୍ତ ବିଶ୍ୱଶର୍ମା ବୋଡୋଲ୍ୟାଣ୍ଡ ପିପୁଲ୍ ଫ୍ରଣ୍ଣ ମୁଖ୍ୟ ହାଗ୍ରାମା ମୋହିଲାରିଙ୍କୁ ଧମକ ଦେଇଥିଲେ ସେ ନିସର୍ଭ କ୍ଷମାପ୍ରାର୍ଥନା କରିବା ଓ ନିର୍ବାଚନ ଆଚରଣବିଧି ଲଙ୍ଘନ ନ କରିବାକୁ ପ୍ରତିଶ୍ରତି ଦେବା ପରେ ନିର୍ବାଚନ କମିଶନ୍ ତାଙ୍କ ଉପରୁ କଟକଣାକୁ କୋହଳ କରିଛି ସେଣ୍ଟର ଷ୍ଟେଟସ୍ ଯେଉଁ ରାଜ୍ୟଗୁଡ଼ିକରେ କୋବିଡ୍ ସଂକ୍ରମଣ ପୁନର୍ବାର ବୃଦ୍ଧି ପାଇଛି ସେମାନେ ତ୍ରରନ୍ତ ଫଳପ୍ଦ ପଦକ୍ଷେପ ଗ୍ହଣ କରିବାକୁ କେନ୍ଦ୍ ସରକାର ପରାମର୍ଶ ଦେଇଛନ୍ତି ସେହିସବୁ ରାଜ୍ୟଗୁଡ଼ିକୁ ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଓ ଦୈନିକ ମୃତ୍ୟୁହାର କମ୍ କରିବା ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି

ସେଗୁଡ଼ିକରେ ଦୈନିକ ସଂକ୍ରମଣ ଓ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି

ବୈଠକ ସମୟରେ ଦ୍ୱିତୀୟ ଓ ତୂତୀୟ ବର୍ଗର ସହର ଏବଂ ବିଭିନ୍ନ ସହରତଳୀ ଅଞ୍ଚଳରେ କୋବିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବିଷୟରେ ଆଲୋଚନା କରାଯାଇଥିଲା ସେହିସବୁ ଅଞ୍ଚଳରୁ ଗ୍ରାମାଞ୍ଚଳକୁ ଯେପରି ସଫକ୍ରମଣ ନ ବ୍ୟାପେ ସେଥିପାଇଁ ସତର୍କ ରହିବା ପ୍ରତି ଗୁରୁତ୍ୱ ଦିଆଯାଇଥିଲା ରାଜ୍ୟଗୁଡ଼ିକୁ ନମୁନା ପରୀକ୍ଷା ବୃଦ୍ଧି କରିବା ପାଇଁ କୁହାଯାଇଛି

ମଷ୍ଟ ଆନାଉନ୍ସ ମେଣ୍ଟ ଆକାଶବାଣୀର ସମ୍ଭାଦସେବା ବିଭାଗ ଏହାର ଦ୍ୱିଭାଷୀକ ଲାଇଭ୍ ଫୋନ୍ଇନ୍ କାର୍ଯ୍ୟକ୍ରମରେ ଆଜି ରାତିରେ କୋବିଡ୍ ନାଇଣ୍ଟିନ୍ ସଂକ୍ରାନ୍ତ ଏକ ସ୍ୱତନ୍ତ୍ର ଆଲୋଚନାର ପ୍ରଚାର କରିବ ଡକ୍ର ରାମମନୋହର ଲୋହିଆ ହସ୍କିଟାଲ୍ର ଦନ୍ତ ଚିକିତ୍ସା ବିଭାଗ ମୁଖ୍ୟ ଡକ୍ର ଗୌତମ ଖଟକ୍ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ

ନିରାପତ୍ତା ବାହିନୀ ଯବାନମାନଙ୍କର ଏକ ମିଳିତ ଦଳ ଏକ ମାଓ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ଯାଇଥିଲେ ସେହି ଅଞ୍ଚଳରେ ବହୁ ସଂଖ୍ୟାରେ ମାଓବାଦୀମାନେ ଥିବା ବିଷୟରେ ଗୁପ୍ତ ଖବର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା ଯବାନମାନେ ତାରେମ ଅଞ୍ଚଳରେ ପହଞ୍ଚିବା ପରେ ମାଓବାଦୀମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ଏହାପରେ ଯବାନମାନେ ପାଲଟା ଆକ୍ରମଣ କରିଥିଲେ ଓ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏହି କାର୍ଯ୍ୟାନୁଷାନରେ କେତେ ଲୋକଙ୍କର ଜୀବନହାନୀ ଘଟିଛି ସେ ବିଷୟରେ ପୋଲିସ ପାଖରେ କୌଣସି ସଠିକ୍ ଖବର ନାହିଁ ସର୍ବଶେଷ ଖବର ମିଳିବା ବେଳକୁ ଉଭୟ ପକ୍ଷ ମଧ୍ୟରେ ଭିଷଣ ସଂଘର୍ଷ ଜାରି ଥିଲା

ବୋର୍ଡ ନୂଆ ପାଠ୍ୟକ୍ରମ ପ୍ରକାଶ କରିଛି ଯେଉଁଥିରେ ଗତ ଶିକ୍ଷାବର୍ଷରେ ଯେଉଁ ପାଠ୍ୟକ୍ରମ ଗୁଡ଼ିକୁ ହଟାଯାଇଥିଲା ସେଗୁଡ଼ିକୁ ପୁନର୍ବାର ଅନ୍ତର୍ଭୁକ୍ତ କରାଯାଇଛି